କେନ୍ଦ୍ର ଓ ରାଜସ୍ଥାନ ସରକାରଙ୍କ ବିଭିନ୍ନ ମୁଖ୍ୟ ଯୋଜନାର ହିତାଧିକାରୀମାନଙ୍କ ସହ ସେ କଥାବାର୍ତ୍ତା କରିଛନ୍ତି

ପିଏମ୍ ଜୟପ୍ନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସାମ୍ବହିକ ବିକାଶ ଓ ସମସ୍ତଙ୍କୁ ବିକାଶ ପ୍ରକ୍ରିୟାରେ ସାମିଲ୍ କରିବା ହେଉଛି ତାଙ୍କ ସରକାରଙ୍କ ମ୍ରଳଲକ୍ଷ୍ୟ ଆକି ଜୟପ୍ରରଠାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ମ୍ରଖ୍ୟ ଯୋଜନାର ହିତାଧିକାରୀମାନଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀ ମୋଦି କହିଛନ୍ତି ବିକାଶର ସ୍ରଫଳ ସମଗ୍ର ଦେଶରେ ପହଞ୍ଚାଇବାପାଇଁ ତାଙ୍କ ସରକାର ସବ୍କା ସାଥ୍ ସବ୍କା ବିକାଶ ମନ୍ତ ସହ କାର୍ଯ୍ୟ କରୁଛନ୍ତି ସେ କହିଛନ୍ତି ଦେଶର ପ୍ରତ୍ୟେକ ନାଗରିକଙ୍କ ଜୀବନକୁ ନିରାପଦ ସହଜ ଓ ସୁରକ୍ଷିତ ରଖିବା ସକାଶେ ସରକାର ବିଭିନ୍ନ ଯୋଜନା ଲାଗୁ କରୁଛନ୍ତି ସେ କହିଛନ୍ତି ସରକାର ଦୂର୍ନୀତି ବିରୁଦ୍ଧରେ ତାଙ୍କର ସଂଗ୍ରାମ କାରି ରଖିବେ ଏକ ନବ ଭାରତ ଗଠନ କରିବା ହେଉଛି ତାଙ୍କର ସରକାରଙ୍କ ମୃଳଲକ୍ଷ୍ୟ

ପ୍ରେଜ୍ ଗୋଆ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ଯୁବ ଛାତ୍ରଛାତ୍ରୀମାନଙ୍କୁ ପ୍ରଚେଷ୍ଟା କରିବା ଓ ସମାଜର ମଙ୍ଗଳପାଇଁ ଅବାଦନ ଦେବାକୁ ପରାମର୍ଶ ଦେଇଛନ୍ତି

ସେ କହିଛନ୍ତି ସମାବର୍ତ୍ତନ ଏକ ଯାତ୍ରାର ସମ୍ପୂର୍ଣ୍ଣତା ଓ ନୂତନତ୍ୱର ମୁହର୍ତ୍ତ ରାଷ୍ଟ୍ରପତି କହିଛନ୍ତି ଶିକ୍ଷା କ୍ଷମତାପନ୍ନ କରେ ଓ ବିଶ୍ୱକୁ ଭଲଭାବେ ଜାଣିବାକୁ ଆମକୁ ସୁଯୋଗ ପ୍ରଦାନ କରେ ଏହା ମଧ୍ୟ ବିଶ୍ୱବାସୀଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ଆରେ ଛାତ୍ରୀମାନଙ୍କର ଶିକ୍ଷାକ୍ଷେତ୍ରରେ ଉତ୍କୁଷ୍ଟ ପ୍ରଦର୍ଶନକୁ ସେ ପ୍ରଶଂସା କରିଛନ୍ତି ନାଇଡ଼ୁ ଚେନ୍ନାଇ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଅଧଛକରୁ ଅଧିକ ଗରିବ ଲୋକଙ୍କ ଆଖିର ସୁରକ୍ଷା ଦୃଷ୍ଟିରୁ ସୁଲଭ ମୂଲ୍ୟରେ ଉନ୍ନତମାନର ଚିକିତ୍ସା ବ୍ୟବସ୍ଥା ଯୋଗାଇଦେବା ଉପରେ ଗୁରୁତ୍ୱ ଦେଇଛନ୍ତି

ଭିଡ଼ିଓ ଗେମ୍ ବୋମାଇଲ୍ କମ୍ପ୍ୟୁଟର୍ ଓ ଟେଲିଭିଜନ୍ର ଅଧିକ ବ୍ୟବହାର ଯୋଗୁଁ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ପିଲାଙ୍କ କ୍ଷେତ୍ରରେ ମାୟୋପିଆ ଦେଖାଯାଉଥିବା ନେଇ ଶ୍ରୀ ନାଇଡୁ ଉଦ୍ବେଗ ପ୍ରକାଶ କରିଚ୍ଛନ୍ତି ଏନ୍ଟିଏ ଜାବଡେକର ଜାତୀୟ ପରୀକ୍ଷଣ ସଙ୍ଗଠନ ଏଣିକି ୟୁକିସି ନେଟ୍ ନୀଟ୍ ଜେଇଇ ମେନ୍ ସି ମ୍ୟାଟ୍ ଏବଂ ଜି ପ୍ୟାଟ୍ ପରୀକ୍ଷା ପରିଚାଳନା କରିବ ଏହି ପରୀକ୍ଷାଗୁଡ଼ିକ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼ଦ୍ୱାରା କରାଯାଉଥିଲା ନୂଆଦିଲ୍ଲୀରେ ସମ୍ଭାଦଦାତାମାନଙ୍କୁ ସୂଚନା ଦେଇ କେନ୍ଦ୍ର ମାନବ ସମ୍ଭଳ ବିକାଶ ମନ୍ତ୍ରୀ ପ୍ରକାଶ ଜାବଡେକର କହିଛନ୍ତି ଏହାଦ୍ୱାରା ସମ୍ପୂକ୍ତ ପରୀକ୍ଷାଗୁଡ଼ିକରେ ଅଧିକ ସ୍ୱଚ୍ଛତା ଅଣାଯାଇପାରିବ ସେ କହିଛନ୍ତି ସମସ୍ତ ପରୀକ୍ଷା କମ୍ପ୍ୟୁଟର ମାଧ୍ୟମରେ ହେବ ଏବଂ ଯେଉଁ ଛାତ୍ରଛାତ୍ରୀମାଣେନ କମ୍ପ୍ୟୁଟର ଶିଖି ନ ଥିବେ ସେମାନଙ୍କୁ ପରୀକ୍ଷା ପୂର୍ବରୁ ଏ ନେଇ ପ୍ରଶିକ୍ଷଣ ଦିଆଯିବ

ମୁଖ୍ୟମନ୍ତ୍ରୀ ଏହିସବୁ ଅଭିଯୋଗ ଦିଶାହୀନ ଏବଂ ଏନେଇ କୌଣସି ସତ୍ୟାସତ୍ୟ ନ ଥିବା କହିଛନ୍ତି ସେ ତାଙ୍କ ଉତ୍ତରରେ କହିଛନ୍ତି କଂଗ୍ରେସ ଲୋକମାନଙ୍କୁ ଭୁଲ୍ ବାଟରେ ନେଉଛି ରମଣ ସିଂ ସରକାର ପୂର୍ବରୁ ତିନି ଥର ଅବିଶ୍ୱାସ ପ୍ରସ୍ତାବର ସାମ୍ନା କରିସାରିଛନ୍ତି ପୂର୍ବରୁ ବିରୋଧି ଦଳ ନେତା ଟିଏସ୍ ସିଂହଦେଓ କହିଥିଲେ ରାଜ୍ୟ ସରକାର ନିଜ ପ୍ରତିଶ୍ରତି ପୂରଣ କରିବାରେ ବିଫଳ ହୋଇଛନ୍ତି ଏବଂ ରାଜ୍ୟରେ ଦିନକୁ ଦିନ ସ୍କାମ୍ ବଢ଼ିଚାଲିଛି ବିତର୍କ ପରେ ବାଚନିକ ଭୋଟ୍ ଗ୍ରହଣ କରାଯାଇଥିଲା ଏବଂ ପ୍ରସ୍ତାବ କାଟ୍ ଖାଇଥିଲା ବାଚସ୍କତି ଗୌରୀଶଙ୍କର ଅଗ୍ରୱାଲ୍ ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଧାନସଭାକୁ ମୁଲତବୀ ଘୋଷଣା କରିଥିଲେ ୟୁପି ଆଦିତ୍ୟନାଥ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରଠାରୁ ଲୋକମାନଙ୍କର ଜୀବନଶୈଳୀର ମାନରେ ଉନ୍ନତି ଆସିଥିବାର ଆଜି ଦାବି କରିଛନ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈଦେଶିକ ମନ୍ତ୍ରଣାଳୟ ଏବଂ ବରିଷ୍ଠ ଅଧିକାରୀମାନଙ୍କ ସହ ପ୍ରତ୍ୟକ୍ଷ ଯୋଗାଯୋଗରେ ରହିଥିଲେ ନେପାଳ ସେନାବାହିନୀ ଉତ୍ତର ପ୍ରଦେଶ ସରକାର ଏବଂ ଭାରତୀୟ ରେଳବାଇ ଲଏହି ଉଦ୍ଦାର କାର୍ଯ୍ୟରେ ସହାୟତା କରିଥିଲେ

ଜେକେ ଗ୍ରେନେଡ୍ ଆଟାକ୍ ଜନ୍ମ୍ର କାଶୁୀରର ଶ୍ରୀନଗର ସହରସ୍ଥିତ ହାଇଦର୍ପୋରା ଅଞ୍ଚଳରେ ଆଜି ଅଜ୍ଞାତ ସନ୍ତାସବାଦୀମାନଙ୍କ ଗ୍ରେନେଡ୍ ଆକ୍ରମଣରେ ଜଣେ ସିଆର୍ପିଏଫ୍ ଯବାନ ଓ ଜଣେ ସାଧାରଣ ଲୋକ ଆହତ ହୋଇଛନ୍ତି ନିରାପତ୍ତା ସ୍ତ୍ର ପକ୍ଷର୍ କୃହାଯାଇଛି ହାଇଦର୍ପୋରା ଫ୍ଲାଏଓଭର୍ ନିକଟରେ ଗୋଟିଏ ହ୍ୟାଣ୍ଡ୍ ଗ୍ରେନେଡ୍ ସିଆର୍ପିଏଫ୍ ଯବାନମାନଙ୍କ ଉପରକ୍ତ ଫିଙ୍ଗା ଯାଇଥିଲା ଆକ୍ରମଣକାରୀକୁ ଧରିବାପାଇଁ ବ୍ୟାପକ ଖୋକାଖୋଜି କରାଯାଉଛି

ଉଦ୍ଧାର କରାଯାଇଥିବା ଅସ୍ତ୍ରଶସ୍ତ୍ରଗୁଡ଼ିକୁ ମଧ୍ୟ କୋର୍ଟରେ ଉପସ୍ଥାପନ କରାଯାଇଥିଲା ରାମ ମାଧବ ଜେକେ ବିଦ୍ରୋହୀ ପିଡିପି ବିଧାୟକମାନଙ୍କ ସହ ମିଶି ଜନ୍ମୁ କାଶ୍ମୀରରେ ସରକାର ଗଠନପାଇଁ ବିକେପି ଉଦ୍ୟମ କରୁଥିବା ରିପୋର୍ଟକୁ ପାର୍ଟି ସାଧାରଣ ସମ୍ପାଦକ ରାମ ମାଧବ ଖଣ୍ଡନ କରିଛନ୍ତି ଟ୍ୱିଟ୍ କରି ସେ କହିଛନ୍ତି ଶାନ୍ତି ସୁଶାସନ ଏବଂ ବିକାଶପାଇଁ ରାଜ୍ୟରେ ରାଷ୍ଟ୍ରପତିଙ୍କ ଶାସନ କାରି ରହିବାକୁ ବିଜେପି ଚାହେଁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ୍ କନ୍ଫରେନ୍ସ ନେତା ଓମାର ଅବଦୁଲ୍ଲା ପିଡିପି ବିଧାୟକମାନଙ୍କର ଏକ ବୃହତ୍ ଗୋଷୀ ସରକାର ଗଠନପାଇଁ ବିଜେପି ହାଇକମାଣ୍ଡ ଏବଂ ଦଳ ସହିତ ଯୋଗାଯୋଗ କରୁଛନ୍ତି ବୋଲି ଗଣମାଧ୍ୟମରେ ପ୍ରକାଶିତ ଏକ ଖବର ପରେ ଶ୍ରୀ ରାମମାଧବ ଏହି ମନ୍ତବ୍ୟ ଦେଇଛନ୍ତି ଗତମାସରେ ବିକେପି ମେଣ୍ଟ ସରକାରରୁ ଓହରି ଆସିବା ପରେ ସେଠାରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଛି ଗୋୟଲ୍ ଭୁଟାନ୍ ରେଳ ତଥା କୋଇଲା ମନ୍ତ୍ରୀ ପିୟୁଷ ଗୋୟଲ୍ ଆଜି ନୂଆଦିଲ୍ଲୀରେ ଭୁଟାନ୍ ପ୍ରଧାନମନ୍ତ୍ରୀ ଶେରିଙ୍ଗ୍ ଟବ୍ଗେଙ୍କୁ ସାକ୍ଷାତ୍ କରିଛନ୍ତି ଦୁଇ ଦେଶ ମଧ୍ୟରେ ଅର୍ଥନୈତିକ ଓ ବାଣିଜ୍ୟିକ ସମ୍ପର୍କକୁ ଆହୁରି ଅଧିକ ମଜବୁତ କରିବା ଉପରେ ସେମାନେ ଆଲୋଚନା କରିଛନ୍ତି

ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଇଏସ୍ଏଲ୍ ନରସିଂହନ୍ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି

ନିଖୋଜ ଥିବା ପର୍ଯ୍ୟଟକମାନଙ୍କୁ ଖୋଜିବା କାର୍ଯ୍ୟ କାରି ରହିଛି

ଫୁକେଟ୍ ଗଭର୍ଷର୍ ନରୋଫାତ୍ ପ୍ଲୋଥଙ୍ଗ୍ ଏକ ସାମ୍ବାଦିକ ସମ୍ମିଳନୀରେ ମୃତ୍ୟୁସଂଖ୍ୟାକୁ ନିଶ୍ଚିତ କରିଛନ୍ତି

ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବ ବୋଲି କର୍ତ୍ତପକ୍ଷ ଚେତାବନୀ ଦେଇଛନ୍ତି

ଫିଫା ଫିଫା ବିଶ୍ୱକପ୍ରେ ଆଜି ଖେଳାଯିବାକୁ ଥିବା ଦୁଇଟି କ୍ୱାର୍ଟର୍ ଫାଇନାଲ୍ ମ୍ୟାଚ୍ ଇଂଲଣ୍ଡ ଓ ସ୍ୱିଡେନ୍ ଏବଂ ରୂଷ୍ ଓ କ୍ରୋଏସିଆ ମଧ୍ୟରେ ଖେଳାଯିବ

ଉଭୟ ଦଳ ପେନାଲ୍ଯି ସୁଟ୍ ଆଉଟ୍ କରିଆରେ କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି ଗତକାଲିର କ୍ୱାର୍ଟର୍ ଫାଇନାଲ୍ ପରେ ଫ୍ରାନ୍ସ ମଙ୍ଗଳବାର ଦିନ ସେଣ୍ଢ୍ ପିଟର୍ସବର୍ଗରେ ବେଲ୍ଜିୟମ୍ ବିପକ୍ଷରେ ସେମିଫାଇନାଲ୍ ଖେଳିବ ବ୍ରାଜିଲ୍ ଓ ଉରୁଗୁଏଲ ଭଳି ବଡ଼ ଟିମ୍ଗୁଡ଼ିକ ପ୍ରତିଯୋଗିତାରୁ ବାଦ୍ ପଡ଼ିଛନ୍ତି